ଅନ୍ୟପକ୍ଷରେ ଭାରତୀୟ ବିମାନବାହିନୀ ପକ୍ଷରୁ ଲଗାତାର ଭାବେ ଦେଶବ୍ୟାପୀ ଅକିଜେନ ଯୋଗାଣ ଜାରି ରହିଛି

ଆବଶ୍ୟକ ହେଲେ ଆକ୍ରାନ୍ଡଙ୍କୁ କୋଭିଡ୍ ହସ୍ପିଟାଲଗୁଡ଼ିକୁ ସ୍ଥାନାନ୍ତର କରାଯିବ

ଶ୍ରୀଜୀଉଙ୍କ ସେବା ପୂଜା ପାଇଁ କେବଳ ସେବକ ଓ କର୍ମଚାରୀମାନଙ୍କୁ ମନିର ଭିତରକୁ ଯିବା ପାଇଁ ଅନୁମତି ଦିଆଯିବ

ମୁଖ୍ୟମନ୍ତୀ କହିଛନ୍ତି ଲକ୍ଡାଉନ୍ କିମ୍ଘା ସଟ୍ଡାଉନ୍ ଲାଗୁ କରିବାକୁ ସରକାର ଚାହାନ୍ତି ନାହିଁ କାରଶ ଏହା ଆମ ଅର୍ଥନୀତିକୁ ଦୁର୍ବଳ କରିଦେବ

ତେଣୁ ନିୟମମାନି ବିନା ଲକ୍ଡାଉନ୍ରେ କୋଭିଡ୍ ଯୁଦ୍ଧ ଜିତିବା ପାଇଁ ପ୍ରଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଚାନ ଦେଇଛନ୍ତି

ପାଣିପାଗ ରାକ୍ୟରେ ଗ୍ରୀଷ୍ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି